ସମୟ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ସତର୍କତା ଏବଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ରବିବାର ସମ୍ଘାଦରେ ତାଙ୍କର ସାପ୍ତାହିକ ସମ୍ଘୋଧନରେ ଡକ୍କର ହର୍ଷବର୍ଦ୍ଧନ କରୋନା ମହାମାରୀ ମୁକିବିଲା ଦିଗରେ ଭାରତର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି

କମ୍ପାନୀ

ଯୋଗାଣ ଶୃଙ୍ଖଳା ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ବିଶ୍ୱ ଭାରତକୁ ଯୋଗାଣ ଶୃଙ୍ଖଳାର ଏକ ବିଶ୍ୱସ୍ତ ଓ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବିଚାର କରୁଛି

ସେ କହିଛନ୍ତି ଆତ୍ମ ନିର୍ଭରଶୀଳ ହେବା କାର୍ଯ୍ୟର ପରିସର ବିସ୍ତାର କରିବା ଉତ୍ତମ ଉତ୍ପାଦନ ବ୍ୟବସ୍ଥା ପ୍ରଣୟନ କରିବା ଏବଂ ଗୁଣବତ୍ତାର ଉନ୍ନତି ଆଣିବା ପାଇଁ ଭାରତର ଦକ୍ଷତା ବିଶ୍ୱ ଦ୍ୱାରା ସ୍ୱୀକୃତିପ୍ରାପ୍ତି

ଭିତ୍ତିଭୂମି ବିକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଚ୍ଚନ୍ତି ଯେ ସୀମା ଭିତ୍ତିଭୂମି ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ଦୂଢତାର ସହ କାର୍ଯ୍ୟ କରିଛନ୍ତି ହିମାଚଳ ପ୍ରଦେଶର ରୋହତାଙ୍ଗରେ ଅଟଳ ଟନେଲର ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଅଟଳ ଟନେଲ କେବଳହିମାଚଳ ପ୍ରଦେଶର ଲୋକଙ୍କ ଉପକୃତ କରିବ ନାହିଁ ବରଂ ଲେହ ଲଦାଖ ପାଇଁ ଜୀବନରେଖା ସାବ୍ୟସ୍ତ ହେବ ସେ କହିଛନ୍ତି ସରକାରଙ୍କ ପାଇଁ ଲୋକଙ୍କ ସୁରକ୍ଷା ଏବଂ ନିରାପତ୍ତା ଠାରୁ ବଡ କିଛି ନାହିଁ ପ୍ରଧାନମନ୍ତ୍ରୀ ମୋଦୀ ଅଟଳ ଟନେଲ ଦେଇ ମନାଲିରେ ଥିବା ଟନେଲର ଦକ୍ଷିର ପାର୍ଶ୍ୱରୁ ଲାହୁଲ ସ୍ୱିତିର ସିସୁର ଉତ୍ତରପାର୍ଶ୍ୱ ପର୍ଯ୍ୟନ୍ତ ଯାଇଥିଲେ ଓ ବସ୍ ସେବାର ଶୁଭାରନ୍ଭ କରିଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଲାହୋଲ ଉପତ୍ୟକାର ସିସ୍କୁ ଏବଂ ମନାଲିର ସୋଲାଙ୍ଗରେ ସାଧାରଣ ସଭାକୁ ସମ୍ବୋଧୂତ କରିଥିଲେ ଆରଏସଏସ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଆରଏସଏସ ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟ ଯୋଗୁଁ ସଂଗଠନରେ ଲୋକଙ୍କ ବିଶ୍ୱାସ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ତାଙ୍କର ଦୁଇଦିନିଆ ଜୟପୁର ଗସ୍ତର ପ୍ରଥମଦିନରେ ଶ୍ରୀଭାଗବତ କରୋନା ମହାମାରୀ ସମୟରେ ସେମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ ଉପରେ ଆରଏସଏସ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ ସେ କହିଛନ୍ତି ଯେ ସମାଜରେ ଘଟୁଥିବା ମନ୍ଦ ଘଟଣା ଦୂର କରିବା ପାଇଁ ସାମାଜିକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବା ଜରୁରୀ ଏହି ଅବସରରେ ସେ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଦିଆଯାଉଥିବା ତାଲିମ ଏବଂ ବିଭିନ୍ନ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା କରିଛନ୍ତି

ଭର୍ଚ୍ଚଆଲ ମାଧ୍ୟମରେ ଇଲେକ୍ରୋନିକ୍ସ ଏବଂ ସ୍ଟଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ନୀତି ଆୟୋଗ ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରୁଛନ୍ତି

ବିହାର ପୋଲ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଚ୍ଚନ୍ତି ଭାରତ ଗୋଟିଏ ଦେଶ ଗୋଟିଏ ବକାର ଆଡକୁ ଗତି କରୁଛି ଓ କୃଷକମାନଙ୍କୁ ବର୍ତ୍ତମାନ ଉପଲବ୍ଧ ଦ୍ରବ୍ୟର ସର୍ବାଧିକ ମୂଲ୍ୟରେ ବିକ୍ରୟ କରିବାର ସ୍ୱାଧୀନତା ପାଇଛନ୍ତି ଆଜି ପାଣାଜୀଠାରେ ସେ କହିଛନ୍ତି ଯେ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ସଂସ୍କାର ବିଲ୍ ଚାଷୀଙ୍କୁ ଉପକୃତ କରିବ କୂଷିର ପରିବର୍ତ୍ତନ ଓ କୂଷକଙ୍କ ଆୟ ବୃଦ୍ଧି ଦିଗରେ ଏହା ଏକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ବୋଲି ସେ କହିଛନ୍ତି ଗୋଆ ସଚିବାଳୟରେ ଗଣମାଧ୍ୟମ ସହ କଥା ହେବା ଅବସରରେ ସେ କହିଛନ୍ତି ଯେ ସମସ୍ତ ଶିଳ୍ପ ଉତ୍ପାଦନ ପାଇଁ ଉତ୍ପାଦକ ବିକ୍ରୟ ମୂଲ୍ୟ ସ୍ଥିର କରିଥାନ୍ତି କିନ୍ତୁ କେବଳ କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ବିକ୍ରୟ ମୂଲ୍ୟ ମଧ୍ୟସ୍ଥିମାନଙ୍କ ଦ୍ୱାର ସ୍ଥିର କରାଯାଇଥାଏ ବର୍ତ୍ତମାନ ଏହି ବିଲ୍ ଆଇନରେ ପରିଣତ ହେବା ପରେ କୃଷକଙ୍କୁ ବିକ୍ରୟ ମୂଲ୍ୟ ସ୍ଥିର କରିବା ଅଧିକାର ମିଳିଛି ଯାହାର ଲାଭ ସିଧାସଳଖ କୃଷକଙ୍କପ ହାତକୁ ଯିବ ଶ୍ରୀକାଭେଦକର ଆହୁରି ମଧ୍ୟ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ଯିବ ନାହିଁ ଅପରପକ୍ଷରେ ସରକାର କୃଷକମାନଙ୍କୁ ଅଧିକ ଏମଏସପି ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମକୁ ପିଆଜ ଆଳୁ ଓ ତେଲକୁ ବାଦ ଦିଆଯିବା ଫଳରେ କୃଷକମାନେ ସେମାନଙ୍କ ଉତ୍ପାଦ ସଂରକ୍ଷଣ କରିପାରିବେ ଓଯାହାକୁ ଚାହିଁବେ ବିକ୍ରି କରିପାରିବେ ବୋଲି ଶ୍ରୀ କାଭଡେକର କହିଛନ୍ତି ନୂତନ ପ୍ରଣୟନ ହୋଇଥିବା କୃଷି ଆଇନକୁ ନେଇ ରାଜନୀତିର ଶିକାର ନ ହେବାକୁ ସେ ଗୋଆ ଚାଷୀଙ୍କୁ ଅନୁରୋଧ କରି କହିଛନ୍ତି କଂଗ୍ରେସ ଦଳ ସବୁବେଳେ ଚାଷୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚ୍ଚିତ କରି ଆସୁଛି ସେ ଆହୁରି ମଧ୍ୟ କହିଛନ୍ତିକଂଗ୍ରେସ ଦଳ ପୂର୍ବରୁ ଏଭଳି ସଂସ୍କାର ପ୍ରସ୍ତାବ ଦେଇଥିଲା କୋଭିଡ୍ କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଆରୋଗ୍ୟ କ୍ଷେତ୍ରରେ ଭାରତକୁ ଏକ ବଡ ସଫଳତା ମିଳିଛି

ଏହି ସଂକ୍ରମଣର୍ ସର୍ବାଧକ ଆରୋଗ୍ୟହାର ଅନୁସାରେ ଭାରତ ବିଶ୍ୱ ତାଲିକାରେ ପ୍ରଥମସ୍ଥାନ ବଜାୟ ରଖିଛି

ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି ଆରୋଗ୍ୟଲାଭ କରିଥିବା ଓ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟାଙ୍କ ମଧ୍ୟରେ ବ୍ୟବଧାନ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ଆରୋଗ୍ୟହାର କ୍ରମାଗତ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଦେଶରେ ଚିକିତ୍ସାଧୀନ କୋଭିଡ ନାଇଞ୍ଜିନ୍ ସଂଖ୍ୟା ହ୍ରାସ ପାଉଥିବା ସୁନିଣ୍ଚିତ ହୋଇଛି

ଦୈନିକ ସର୍ବାଧିକ ସଂଖ୍ୟକ ପରୀକ୍ଷଣ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ବିଶ୍ୱର ଅନ୍ୟତମ ଦେଶ ଭାବରେ ପରିଗଣିତ ହୋଇଛି

ବିହାର ପୋଲ ଆସନ୍ତା ମାସରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ଶାସକ ଏନଡିଏ ଭାଗିଦାରୀଙ୍କ ମଧ୍ୟରେ ଆସନ ବଣ୍ଟନ ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚୁଛି ଦୁଇ ପ୍ରମୁଖ ସହଯୋଗୀ ବିଜେପି ଏବଂ ଜନତା ଦଳ ୟୁନାଇଟେଡ ସେମାନେ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଁଥିବା ବିଧାନସଭା ଆସନକୁ ଚିହ୍ନଟ କରିସାରିଥିବା ଜଣାପଡିଚ୍ଛି

ସୂଚନା ଅନୁଯାୟୀ ବିଜେପି ନିଜ ଆସନ କୋଟାରୁ ଲୋକ ଜନଶକ୍ତି ପାର୍ଟି ଏଲଜେପିକୁ ଏବଂଜେଡିୟୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ ନେତୁତ୍ୱାଧୀନ ହିନ୍ଦୁସ୍ଥାନୀ ଆଓ୍ୱାମ ମୋର୍ଚ୍ଚାକୁ ନିଜ କୋଟାରୁ ଆସନ ଭାଗ କରିବ ନିକଟରେ ରାଷ୍ଟ୍ରୀୟ ଜନତା ଦଳ କଂଗ୍ରେସ ନେତୂତାଧୀନ ମହାଗଠବବନ୍ଧନ ଛାଡି କେଡିୟୁ ସହିତ ହାତ ମିଳାଇଛି ଅନ୍ୟପକ୍ଷରେ ବିଜେପି ଜେଡିୟୁ ଚୁକ୍ତିନାମାକୁ ଚୂଡାନ୍ତ ରୂପ ଦେବା ପାଇଁ ଦିଲ୍ଲୀରେ ଜେପି ନଡ୍ରାଙ୍କ ଅଧ୍ୟକ୍ଷତାରେ ବିଜେପି କେନ୍ଦ୍ରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି

ମନ୍ତ୍ରଣାଳୟ ଗୃହ ବିଭାଗ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛି ଏବଂ କୋଭିଡ୍ ପ୍ରୋଟେକଲ ଅନୁଯାୟୀ ପ୍ରତିବନ୍ଧକ କୋହଳ ହେବା ପରେ ଏ ସମ୍ପର୍କରେ ଆଲୋଚନା କରାଯାଇ କରିଡର ପୁଣି ଖୋଲିବା ପାଇଁ ନିଷ୍କଭି ନିଆଯିବ କରୋନା ମହାମାରୀ ଦୃଷ୍ଟିରୁ କର୍ତ୍ତାରପୁର କରିଡର ବନ୍ଦ ରଖାଯାଇଛି